ଏହାପରେ ଟିକା ପଞ୍ଞୀକରଣ ପାଇଁ ଏକ ଫର୍ମ ଆସିବ ସେଠାରେ ନିଜର ନାମ ବୟସ ଟିକା ନେବା କେନ୍ଦ୍ର ଓ ତାରିଖ ଆଦି ବିବରଣୀ ସହ ନିଜର ଫଟୋ ପରିଚୟପତ୍ର ଦେବାକୁ ପରାମର୍ଶ ଦିଆଯାଇଛି

ଏହାପରେ ଫର୍ମର ନିମୁରେ ଥିବା ରେଜିଷର୍ ବଟନ୍ରେ କ୍ଲିକ୍ କଲେ ନାମ ପଞ୍ଞୀକରଣ ହୋଇପାରିବ

ତେବେ ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍ ଦିଆଯାଇଛି ଅଞ୍ଚଳରେ କରୋନା ସଂକ୍ରମଣ ବୁଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ବଉି ନିଆଯାଇଛି

ସହରରେ ଔଷଧ ଅତ୍ୟାବଶ୍ୟକ ସାମଗ୍ରୀ ଆଦିର ହୋମ୍ ଡେଲିଭରି ବ୍ୟବସ୍କା ଆର ଏଥିପାଇଁ ଜିଲ୍ଲ ପ୍ରଶାସନ ପକ୍ଷରୁ ବ୍ୟବସାୟୀମାନଙ୍କର ତାଲିକା ଓ ଫୋନ୍ ନମ୍ଘର ଜାରି ହୋଇଛି

ଖବର ପାଇ ରାୟଗଡ଼ା ଡିଏସ୍ପି ଘଟଣାସ୍ଚଳରେ ପହଞ୍ ଘଟଣାର ଯାଞ୍ କରୁଛନ୍ତି

ଏହି ଅବସରରେ କଟକ ଗୋରାକବରସ୍ତିତ ମଧୁବାବୁଙ୍କ ସମାଧ ପୀଠ ଓ କ୍ୟାଣ୍ଟନ୍ମେଣ୍ଟସ୍ସିତ ପ୍ରତିମୂର୍ତିରେ ସମାଜର ବିଭିନୁ ବର୍ଗର ବ୍ୟକ୍ତିବିଶେଷ ମାଲ୍ୟାର୍ପଣ କରିଛନ୍ତି

ଓଡ଼ିଶା କୁଡ଼ିସିଆଲ୍ ଏକାଡେମୀଠାରେ ମଧ ଏକାଡେମୀର ନିର୍ଦ୍ଦେଶକ ଓ ବିଚାର ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଆଇନଜୀବୀ ଦିବସ ପାଳନ କରାଯାଇଛି ରାକ୍ୟର ବିଭିନ୍ତ ସ୍ଥାନରେ କରୋନା କଟକଣା ମଧ୍ଧରେ ମଧୁବାବୁଙ୍କ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଛି